ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସ୍ୱଶାସନର ଦ୍ରଇଟି ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ପ୍ରଥମଟି ହେଉଛି ଶିକ୍ଷା ଏବଂ ଦ୍ୱିତୀୟଟି ସ୍ୱାସ୍ଥ୍ୟସେବା ମାନବ ସଭ୍ୟତାର ବିକାଶ ଦିଗରେ ଏହି ଦୂଇଟି ସ୍ତିୟର ସବ୍ରଠାର୍ଚ ଅଧିକ ଯୋଗଦାନ ରହିଛି ମାତ୍ର ଗତବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରର ମହତ୍ତ୍ୱ ଆଡ଼କୁ ସମଗ୍ର ବିଶ୍ୱର ଧ୍ୟାନ କେନ୍ଦ୍ରିତ ହୋଇଛି ଆଜି ରାଉରକେଲା ଷ୍ଟିଲ୍ ପ୍ଲାଷ୍ଟ୍ଠାରେ ଏକ ସୁପର ସ୍କେଶିଆଲିଟି ହସ୍କିଟାଲ୍ର ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି ଏହି ହସ୍କିଟାଲ୍ଦ୍ୱାରା କେବଳ ଓଡ଼ିଶା ନୁହେଁ ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ ରାଜ୍ୟର ଚିକିତ୍ସା ଆବଶ୍ୟକତା ପ୍ରରଣ ହେବ ରାଷ୍ଟ୍ରପତି କହିଛନ୍ତି ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ଆମ ଭାଇଭଉଣୀମାନେ କରୋନା ରୂପକ ଏକ ଅଦୂଶ୍ୟ ଓ ଅଜ୍ଞାତ ଶତ୍ର ବିରୋଧରେ ଅସାଧାରଣ ଲଢ଼େଇ ଲଢ଼ିଥିଲେ ସେହିପରି ବୈଜ୍ଞାନିକମାନେ ମଧ୍ୟ ସେମାନଙ୍କ ପ୍ରୟାସ ଦ୍ୱାରା ଭାରତ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି ଭାରତ କେବଳ ଟିକା ପ୍ରସ୍ତୁତ କ୍ଷେତ୍ରରେ ଆତ୍କନିର୍ଭର ହୋଇନାହିଁ ବରଂ ଅନ୍ୟ ଦେଶଗୁଡ଼ିକୁ ଟିକା ଯୋଗାଇ ଦେଇ ବସୁଧୈବ କୁଟୁମ୍ୟକମ୍ ପରମ୍ପରାର ପ୍ରମାଣ ଦେଇଛି ଟେଲି ମେଡିସନ୍ ମାଧ୍ୟମରେ ଆଜି ଦୂର୍ଗମ ଅଞ୍ଚଳର ଲୋକଙ୍କ ନିକଟରେ ସହକରେ ସ୍ୱାସ୍ଥ୍ୟସେବା ପହଞ୍ଚ ପାରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପେଟ୍ରୋଲିୟମ୍ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ପୂର୍ବରୁ ରାଷ୍ଟ୍ରପତି ଏନ୍ଆଇଟି ରାଉରକେଲାର ଅକ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏକବିଂଶ ଶତାବ୍ଦୀରେ ଭାରତକୁ ଜ୍ଞାନର ବିଶ୍ୱସରୀୟ ମହାଶକ୍ତିରେ ପରିଣତ କରିବା କ୍ରାତୀୟ ଶିକ୍ଷାନୀତିର ଲକ୍ଷ୍ୟ ବୋଲି କହିଥିଲେ ଏନ୍ଆଇଟି ରାଉରକେଲା ଭଳି ପ୍ରତିଷ୍ଠାନ ଏଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କର୍ତ୍ତିବା ସେ କହିଛନ୍ତି

ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଶାର୍କ ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ଇଲେକ୍ସନ୍ କ୍ୟାମ୍ପେନିଂ ପଶ୍ଚିମବଙ୍ଗ ଆସାମ ତାମିଲନାଡୁ କେରଳ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହେବାରେ ଲାଗିଛି ଆସାମ ଓ ପଣ୍ଟିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ବହୁ ତାରକା ପ୍ରଚାରକ ନିର୍ବାଚନ ର୍ୟାଲିରେ ଯୋଗ ଦେଉଛନ୍ତି ଆଜି ଏହିସବୁ ରାଜ୍ୟରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ବିଭିନ୍ନ ସ୍ଥାନରେ ପ୍ରଚାର କର୍ ଚ୍ଚନ୍ତି ପ୍ରଧାନମନ୍ତ୍ରୀ ଆଜି ଅପରାହ୍ୱରେ ପଣ୍ଢିମବଙ୍ଗର ବାଙ୍କୁରାସ୍ଥିତ ତିଳାବେଦ୍ୟା ପଡ଼ିଆରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ରାଜ୍ୟରୁ ମମତା ବାନାର୍ଜୀଙ୍କ ତୂଣମୂଳ କଂଗ୍ରେସକୁ ହଟାଇ ପଶ୍ଚିମବଙ୍ଗବାସୀ ଅସଲ ପରିବର୍ତ୍ତନ ପାଇଁ ବିଜେପିକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଆସାମର ବୋକାଖତ୍ଠାରେ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଚାରକାର୍ଯ୍ୟ ଆରମ୍ଭ କରିଛନ୍ତି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

ଆସାମ ଡବଲ ଇଞ୍ଜିନ ସରକାର ଦେଖିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେହିପରି ପଶ୍ଚିମବଙ୍ଗର ପୂର୍ବ ମିଦିନାପୁରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏକ ଜନସଭାରେ ଉଦ୍ବୋଧନ ଦେଇ କହିଛନ୍ତି ପଣ୍ଟିମବଙ୍ଗବାସୀ ରାଜ୍ୟକୁ 'ସୋନାର ବାଙ୍ଗ୍ଲା'ରେ ପରିଣତ କରିବାପାଇଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବେ ରାଜ୍ୟବାସୀ ଦୁର୍ନୀତିଗ୍ରସ୍ତ ତୃଣମୂଳ କଂଗ୍ରେସ ସରକାରକୁ ରାଜ୍ୟରୁ ବିତାଡ଼ିତ କରିବାପାଇଁ ଶପଥ ନେଇଥିବା ଶ୍ରୀ ଶାହା କହିଛନ୍ତି ଅନ୍ୟପକ୍ଷରେ ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ର୍ୟାଲିରେ ଯୋଗ ଦେଇଛନ୍ତି ସେହିପରି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଖଡ଼ଗ୍ପୁରଠାରେେ ଏକ ଜନସଭାରେ ଉଦ୍ବୋଧନ ଦେଇଥିଲେ କେରଳରେ ମଧ୍ୟ ନିର୍ବାଚନୀ ଉଷ୍କତା ବଢ଼ିବାରେ ଲାଗିଛି ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମୁନ୍ନାରଠାରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି ସେହିଭଳି କଂଗ୍ରେସ ସାଧାରଣ ସଚିବ ପ୍ରିୟାଙ୍କା ଗାନ୍ଧି ଭଦ୍ରା ଆଜି ଆସାମରେ ନିର୍ବାଚନ ପ୍ରଚାର କରିଛନ୍ତି ଜଳଶକ୍ତି ଅଭିଯାନ ଅନ୍ତର୍ଜାତୀୟ ଜଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ କ୍ୟାଚ୍ ଦ ରେନ୍ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶ୍ରଭାରମ୍ଭ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଜଳ ଶକ୍ତି ମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେନ୍ ବେଟୱା ନଦୀ ସଂଯୋଗୀକରଣ ପ୍ରକଳ୍ପ ଉପରେ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ନଦୀ ସଂଯୋଗୀକରଣ ଉପରେ ରାଷ୍ଟ୍ରୀୟ ଯୋଜନାର ଏହା ହେଉଛି ପ୍ରଥମ ପ୍ରକନ୍ଧ 'କ୍ୟାଚ୍ ଦ ରେନ୍' ଅଭିଯାନ ଦେଶବ୍ୟାପୀ ଆରମ୍ଭ ହେବ ଅଭିଯାନର ବିଷୟବସ୍ତ ରହିବ ବର୍ଷାଜଳ ସଞ୍ଚୟ କର ଯେଉଁଠାରେ ବି ପଡୁ ଯେତେବେଳେ ବି ପଡ଼ୁ

ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ତୃଶମ୍ବଳ ସ୍ତରର୍ ଜଳ ସଂରକ୍ଷଣକ୍ତ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏହି ଅଭିଯାନର ଶୁଭାରମ୍ଭ କରାଯିବ ନିୟୁ ନଗର ବନ ସ୍କିମ୍ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ନତନ ନଗର ବନ ଯୋଜନା ସହରାଞ୍ଚଳରେ ଜଙ୍ଗଲ ବୃଦ୍ଧି କରିବାରେ ସାହାଯ୍ୟ କରିବ ଆନ୍ତର୍ଜାତିକ ବନ ଦିବସ ଅବସରରେ ଶ୍ରୀ ଜାବ୍ଡେକର କହିଛନ୍ତି ଏହି ଯୋଜନାଦ୍ୱାରା ସହରରେ କଙ୍ଗଲ ସୃଷ୍ଟି ହେବା ଫଳରେ ସହର ଓ ଗାଁ ମଧ୍ୟରେ ଥିବା ତାରତମ୍ୟ ଦ୍ୱର ହେବ ଦେଶର ସମସ୍ତ ଗ୍ରାମାଞ୍ଚଳରେ ଆଖପାଖର ଜଙ୍ଗଲଗୁଡ଼ିକର ସୁରକ୍ଷା ଓ ଏହାର ବିକାଶ ପାଇଁ ବହୁ ପୁରୁଣା ପରମ୍ପରା ବିଷୟରେ ଶ୍ରୀ ଜାବ୍ଡେକର ଉଲ୍ଲେଖ କରିଥିଲେ

ବିଶ୍ୱରେ ଥିବା ବିଭିନ୍ନ ପ୍ରକାର ଜଙ୍ଗଲର ଗୁରୁତ୍ୱ ଓ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜାବ୍ଡେକର ବନ ସଂରକ୍ଷଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ଜନସାଧାରଣ ଓ ବିଭିନ୍ନ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଉହବରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି କର୍ଷ୍ଣାଟକରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇବାରେ ଲାଗିଛି ଏଥିସହ ମନୁଷ୍ୟ ଓ ପଶୁ ମଧ୍ୟରେ ଲଢ଼େଇ ହ୍ରାସ ପାଉଥିବା ସେ ସ୍ଚଚନା ଦେଇଛନ୍ତି ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଜଙ୍ଗଲ ଚିହ୍ନଟ କରାଯାଇ ସେଠାରେ ଜଳ ସଂରକ୍ଷଣ ଓ ବୃକ୍ଷରୋପଣ କରାଯିବ

ତେବେ ଧାର୍ଯ୍ୟ ତାରିଖ ଠାରୁ ଏହି ଲକ୍ଷ୍ୟ ଆଗୁଆ ହାସଲ ହୋଇଛି

ଦେଶର ଜନସ୍ୱାସ୍ଥ୍ୟ ସେବା ଇତିହାସରେ ଏହା ଏକ ଐତିହାସିକ ମୁହ୍ରର୍ତ୍ତ ଥିଲା ଆସନ୍ତା ବର୍ଷ ସୁଦ୍ଧା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରାୟ ଦେତ୍ଲକ୍ଷ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆୟୁଷ୍କାନ ଭାରତ ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ରରେ ପରିଣତ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ଏହିସବୁ କେନ୍ଦ୍ରରେ ମାତ୍ ଓ ଶିଶୁ ଯତ୍ସେବା ସମେତ ଅନେକ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସ୍ବେଶାଲ ଟ୍ରେନ୍ ଆସନ୍ତା ହୋଲି ଉହବପାଇଁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ କେତେକ ସ୍ୱତନ୍ତ ଟ୍ରେନ୍ ଚଳାଚଳ କରିବ ଏହି ଟ୍ରେନ୍ଗ୍ରଡ଼ିକ ଦୈନିକ ସାପ୍ତାହିକ ଓ ପାକ୍ଷିକ ଯାତ୍ରା କରିବ

ଯାତ୍ରୀମାନେ ରେଳଯାତ୍ରା ସମୟରେ କୋଭିଡ୍ ନାଇଷ୍ଟିନ୍ ନିୟମାବଳୀ ପାଳନ କରିବା ବାଧ୍ୟତାମୃଳକ କରାଯାଇଛି

କୋଭିଡ୍ ଷ୍ଟାଟସ୍ କୋଭିଡ ନାଇଷ୍ଟିନ୍ ଟିକାକରଣ କ୍ଷେତ୍ରରେ ପ୍ରାୟ ସାଢ଼େ ଚାରି ଲକ୍ଷ ଲୋକଙ୍କ ଟିକାକରଣ କରି ଭାରତ ଏକ ଉଲ୍େଖନୀୟ ମାଇଲ୍ଖ୍ରଷ୍ଟର ନିକଟତର ହୋଇଛି